ପଣ୍ଠିମ ଅରୁଣାଚଳ ଆସନକୁ ଛାଡ଼ି ଦେଲେ ବାକି ସବୁ ନିର୍ବାଚନ ମଣ୍ଡଳୀର ଫଳାଫଳ ମିଳି ସାରିଛି ଅର୍ଥ ବଳ ବ୍ୟବହାର ଅଭିଯୋଗକୁ ନେଇ ନିର୍ବାଚନ କମିଶନ୍ ଭେଲୋର ସଂସଦୀୟ ନିର୍ବାଚନ ମଣ୍ଡଳୀର ଭୋଟ୍ ଗ୍ରହଣକୁ ବାତିଲ କରିଥିଲେ କଂଗ୍ରେସ ଏଥର ମଧ୍ୟ ବିପୁଳ ପରାଜୟ ବରଣ କରିଛି

ଲୋକସଭାରେ ବିରୋଧୀ ଦଳ ପାହ୍ୟା ପାଇବା ପାଇଁ ମଧ୍ୟ କଂଗ୍ରେସ ଆବଶ୍ୟକ ସଂଖ୍ୟକ ଆସନରେ ଜିତିପାରି ନାହିଁ ସମ୍ପର୍ଭ ସଂଖ୍ୟା ଗରିଷ୍ଠ ସମର୍ଥନ ସହ ବିଜେପି ଦ୍ୱିତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତାସୀନ ହେବାକୁ ଯାଇଛି

ସିପିଆଇଏମ୍ ଡିନୋଟି ଆସନରେ ଜିତିଥିବା ବେଳେ ସିପିଆଇ ଦୁଇଟି ଆସନରେ ଜିତିଛି

କାଞ୍ଗୁ ଓ କାଶ୍ମୀରରେ ନ୍ୟାସନାଲ୍ କନ୍ଫରେନ୍ସ ଏବଂ ବିଜେପି ତିନୋଟି ଲେଖାଏଁ ଆସନରେ ଜିତିଛନ୍ତି

ବୈଷୟିକ ତୂଟି ଯୋଗୁ ବାରମ୍ବଳା ଆସନର ଫଳାଫଳ ସରକାରୀ ଭାବେ ଘୋଷଣା ହୋଇନଥିବା ରିଟର୍ଶ୍ଣି ଅଫିସର୍ ଜଣାଇଛନ୍ତି ଉତ୍ତରପ୍ରଦେଶରେ ବିଜେପି ଲହର ଜାରି ଅଛି

ସିକିମ୍ରେ ସିକିମ୍ କ୍ରାନ୍ତିକାରୀ ମୋର୍ଚ୍ଚା ସରକାର ଗଠନ କରିବ

ଲୋକସଭା ନିର୍ବାଚନରେ ପାର୍ଟିର ପରାଜୟ କାରଣ ଉପରେ ସମୀକ୍ଷା କରିବା ପାଇଁ ଏହି ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ପାର୍ଟି ସଭାପତି ରାହୁଲ ଗାନ୍ଧି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏହି ବୈଠକରେ ଯୋଗ ଦେବାର ଆଶା କରାଯାଉଛି କ୍ୟାବିନେଟ୍ ଷୋଡ଼ଶ ଲୋକସଭାକୁ ଭଙ୍ଗ କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ଆଜି ଏକ ପ୍ରସ୍ତାବ ପାରିତ କରିଛି ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଲୋକସଭାକୃ ଭଙ୍ଗ କରିବା ପାଇଁ ନିଷ୍କଭି ନିଆଯାଇଛି ବର୍ତ୍ତମାନ ଶ୍ରୀ ମୋଦି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିବେ କେନ୍ଦ୍ରର ସୁପାରିଶ ପାଇବା ପରେ ରାଷ୍ଟ୍ରପତି ଉପସ୍ଥିତ ଲୋକସଭାକୁ ଭଙ୍ଗ କରିବେ

ନବନିର୍ବାଚିତ ସଦସ୍ୟମାନଙ୍କ ତାଲିକା ମୁଖ୍ୟ ନିର୍ବାଚନ କମିଶନର୍ ଓ ନିର୍ବାଚନ କମିଶନର୍ମାନେ ରାଷ୍ଟ୍ରପତିଙ୍କ ଦେଲା ପରେ ଲୋକସଭା ଗଠନ ହେବା ପ୍ରକ୍ରିୟା ଆରମ୍ଭ ହେବ କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ସହ ରାଜ୍ୟ ପାହ୍ୟା ମନ୍ତ୍ରୀମାନଙ୍କର ମଧ୍ୟ ଏକ ବୈଠକ ଆଜି ସନ୍ଧ୍ୟାରେ ବସିବାର ସ୍ଥିର ହୋଇଛି ପିଏମ୍ ଆଡଭାନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ଅମିତ ଶାହା ଆଜି ପାର୍ଟିର ବରିଷ୍ଣ ନେତା ଏଲ୍କେ ଆଡ଼ଭାନୀ ଓ ମୁର୍ଲୀ ମନୋହର ଯୋଶୀଙ୍କୁ ସେମାନଙ୍କର ବାସଭବନରେ ସାକ୍ଷାତ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ପାର୍ଟି ଗଠନ ପାଇଁ ବର୍ଷ ବର୍ଷ ଧରି ବିତେଇଥିବା ଶ୍ରୀ ଆଡ଼ଭାନୀଙ୍କ ଉଦ୍ୟମ ଏବଂ ଲୋକମାନଙ୍କୁ ନୂଆ ଆଦର୍ଶ ଯୋଗାଇବାରେ ତାଙ୍କର ସଫଳତା ଯୋଗୁଁ ବିଜେପି ଆଜି ଏହି ସଫଳତା ହାସଲ କରିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଡକ୍ଟର ଯୋଶୀ ହେଉଛନ୍ତି ଜଣେ ବିଜ୍ଞ ଓ ବିଚକ୍ଷଣ ବିଦ୍ୱାନ ବ୍ୟକ୍ତି ଭାରତୀୟ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ଡକ୍କର ଯୋଶୀ ପାର୍ଟିକୁ ମଜବୁତ କରିବା ଏବଂ ଶ୍ରୀ ମୋଦିଙ୍କ ସମେତ ଅନେକ କର୍ମୀଙ୍କୁ ସେ ତାଲିମ୍ ଦେଇଥିବା ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଲୋକସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଉଭୟ ନେତାଙ୍କୁ ସେମାନେ ସାକ୍ଷାତ କରିଛନ୍ତି ଜେକେ ମୂଷା ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ଅଲ୍କାଏଦା ସନ୍ତାସବାଦୀ ସଂଗଂନ ସହ ସମ୍ପର୍କ ରଖିଥିବା ଅନସାର୍ ଘକବତ୍ ଉଲ୍ ହିନ୍ଦ୍ର ତଥାକଥିତ ମୁଖ୍ୟ ବୋଲି କୁହାଯାଉଥିବା କାକିର୍ ମୃଷା ଗତ ରାତିରେ ନିରାପତ୍ତା ବାହିନୀ ସହ ସଂଘର୍ଷରେ ପ୍ରାଣ ହରାଇଛି ପ୍ରତିରକ୍ଷା ବିଭାଗର ମୁଖପାତ୍ର କହିଛନ୍ତି ମୂତ ସନ୍ତାସବାଦୀର ମୃତ ଶରୀରକୁ ଆଜି ସକାଳୁ ଠାବ କରାଗଲା ପରେ ସେ ଜାକିର୍ ମୃଷା ବୋଲି ଚିହ୍ନଟ ହୋଇଛି ସଂଘର୍ଷ ସ୍ଥଳୀରୁ ଅସ୍ପଶସ୍ତ ଓ ଗୁଳିଗୋଳା କବତ କରାଯାଇଛି ନିରାପତ୍ତା ବାହିନୀର ଯବାନମାନେ ତ୍ରାଲ୍ ଅଞ୍ଚଳର ଦାଦ୍ସରା ଗାଁକୁ ଘେରଉ କରି ଖାନତଲାସୀ କଲାବେଳେ ସନ୍ତାସବାଦୀ ଖସି ପଳାଇବାକୁ ଉଦ୍ୟମ କଲାବେଳେ ଉଭୟ ପକ୍ଷ ମଧ୍ୟରେ ଗୁଳିଗୋଳା ବିନିମୟ ହୋଇଥିଲା ଏସ୍ସି ଜେସ୍ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ସୁପ୍ରିମ୍କୋର୍ଟର ଚାରି ଜଣ ନୂଆ ବିଚାରପତିଙ୍କୁ ଆଜି ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ଜଷ୍ଟିସ୍ ବିଆର୍ ଗୱାଇ ସୂର୍ଯ୍ୟକାନ୍ତ ଅନିରୁଦ୍ଧ ବୋଷ ଏବଂ ଏଏସ୍ ବୋପନ୍ନା ଅନ୍ୟ ବିଚାରପତିମାନଙ୍କ ଉପସ୍ଥିତିରେ ଆଜି ଶପଥପାଠ କରିଛନ୍ତି

ପିଏମ୍ ୱାର୍ଲ୍ ଲିଡର୍ସ ଲୋକସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପାଇଁ ବିଶ୍ୱ ନେତାମାନଙ୍କ ତରଫରୁ ଆସିଥିବା ଅଭିନନ୍ଦନ ବାର୍ତ୍ତା ଉପରେ ପ୍ରଧାନମନ୍ତ୍ରୀ ଧନ୍ୟବାଦ କଣାଇଛନ୍ତି

ଦ୍ୱିପକ୍ଷିୟ ସମ୍ପର୍କ ଘନିଷ୍ଠ କରିବା ସଙ୍ଗେ ସଙ୍ଗେ ବିଶ୍ୱ ଶାନ୍ତି ଓ ସମୃଦ୍ଧି ପରିବ୍ୟାପ୍ତ କରିବା ଲାଗି ଆମେରିକା ରାଷ୍ଟ୍ରପତିଙ୍କ ସହ ସେ ମିଳିମିଶି କାମ କରିବାକୁ ଆଶା ରଖିଥିବା ଜଣେଇଛନ୍ତି ଆମେରିକା ଉପରାଷ୍ଟ୍ରପତି ମାଇକ୍ ପେନ୍ସଙ୍କୁ ଧନ୍ୟବାଦ ଜଣାଇ ଶ୍ରୀ ମୋଦି କହିଛନ୍ତି ଭାରତ ଓ ଆମେରିକା ସମୃଦ୍ଧ କରୁଥିବା ଗଣତନ୍ତ୍ରର ଏହା ବିଜୟ କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡେୟୁଙ୍କୁ ଧନ୍ୟବାଦ ଜଣାଇ ଶ୍ରୀ ମୋଦି କହିଛନ୍ତି ଲୋକମାନେ ଗଣତନ୍ତ୍ର ଓ ବିକାଶ ପ୍ରତି ପୁନଃ ଆସ୍ଥା ପ୍ରକଟ କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ବାର୍ତ୍ତାର ପ୍ରତି ଉତ୍ତରରେ ଶ୍ରୀ ମୋଦି ଭାରତ ଓ ଫ୍ରାନ୍ସ ମଧ୍ୟରେ ଦ୍ୱିପକ୍ଷିୟ ଭାଗିଦାରୀ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ପ୍ରତିଶ୍ରତିବଦ୍ଧତା ପ୍ରକାଶ କରିଛନ୍ତି